ସନ୍ତାସବାଦୀମାନଙ୍କର ଉପସ୍ଥିତି ସମ୍ପର୍କରେ ଗୁପ୍ତ ସୂଚନା ମିଳିବା ପରେ ନିରାପଭାବାହିନୀ ଜବାନମାନେ ଅବନ୍ତିପୁରା ଅଞ୍ଚଳର ଆରାମପୁରା ଗ୍ରାମକୁ ଚାରିପଟୁ ଘେରାଉକରି ଖାନତଲାସୀ ଆରମ୍ଭ କରିଥିଲେ ସନ୍ତାସବାଦୀମାନେ ଜବାନମାନଙ୍କ ଉପରକୁ ଗୁଳି ଚଳାଇବା ପରେ ଗୁଳିବିନିମୟ ଆରମ୍ଭ ହୋଇଥିଲା

ଘଟଣାସ୍ଥଳରୁ ବହୁ ପରିମାଣର ଅସ୍ତ୍ରଶସ୍ତ ଓ ଗୋଳାବାରୁଦ ଉଦ୍ଧାର କରାଯାଇଛି ସେହି ସନ୍ତାସବାଦୀମାନଙ୍କୁ ଚିହ୍ନଟ କରିବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି ଏହି କାର୍ଯ୍ୟାନୁଷ୍ଠାନ ସମୟରେ ସେହି ଅଞ୍ଚଳରେ କୌଣସି ବଡଧରଣର କ୍ଷତି ଘଟିନାହିଁ

ଅନେକ ସାମଗ୍ରୀ ଉପରୁ ଟିକସହାର କମ୍ କରାଯିବା ଲାଗି ବୈଠକରେ ଆଲୋଚନା ହେବାର ଆଶା କରାଯାଉଛି

କେନ୍ଦ୍ର ଓ ରାଜ୍ୟ ଗୁଡ଼ିକର ରାଜସ୍ପ ସ୍ଥିତି ଓ ରପ୍ତାନୀକାରୀମାନଙ୍କ ପାଇଁ ଫେରସ୍ତ ସମ୍ଭନ୍ଧୀୟ ନିୟମ ଆଦି ପ୍ରସଙ୍ଗ କାର୍ଯ୍ୟସଚୀରେ ସ୍ଥାନ ପାଇବାର ଆଶା କରାଯାଉଛି ପ୍ଲଗ୍ ଇନ୍ ହାଇବ୍ରିଡ କାର୍ ଉପରେ ଶୁଳ୍କ ହ୍ରାସ କରାଯିବା ବିଷୟ ଆଲୋଚନାକୁ ଆସିବାର ଅନୁମାନ କରାଯାଉଛି

ଅର୍ଥମନ୍ତ୍ରୀ ଅରୁଣ ଜେଟ୍ଲୀଙ୍କ ଅଧ୍ୟକ୍ଷତାରେ ଜିଏସ୍ଟି ପରିଷଦ ଟିକସ ହାର ନିର୍ଦ୍ଧାରଣ ପାଇଁ ସର୍ବୋଚ୍ଚ ନିଷ୍ପଭି ଗ୍ରହଣକାରୀ ସଂସ୍ଥା

ପ୍ରଧାନମନ୍ତ୍ରୀ ଉଲ୍ଲେଖନୀୟ ସେବା ପାଇଁ ଆଇବି ଅଫିସରମାନଙ୍କୁ ରାଷ୍ଟ୍ରପତିଙ୍କ ପୁଲିସ ପଦକ ପ୍ରଦାନ କରିବେ ଏହି ଅବସରରେ ପ୍ରଧାନମନ୍ତ୍ରୀ ସେମାନଙ୍କୁ ଉଦ୍ବୋଧନ ଦେବେ

ବିଜେପି ମୋଇଲି କଂଗ୍ରେସ ନେତା ଏମ୍ ବିରାପା ମୋଇଲି ରାଫେଲ ଯୁଦ୍ଧବିମାନ କିଣା ମାମଲାରେ ବିମାନବାହିନୀ ମୁଖ୍ୟ ବିଏସ୍ ଧନୱା ମିଛ କହିଥିବାର ଅଭିଯୋଗ କରିବା ପରେ ବିଜେପି ଆଜି ତାଙ୍କର ତୀବ୍ର ସମାଲୋଚନା କରିଛି ଏଥିପାଇଁ ଶ୍ରୀ ମୋଇଲି କ୍ଷମାପ୍ରାର୍ଥନା କରିବା ଉଚିତ୍ ବୋଲି ବିଜେପି ଦାବି କରିଛି ବିଜେପି କହିଛି କଗେସ ପାର୍ଟି ଶସ୍ତା ରାଜନୀତି ପାଇଁ ଦେଶର ପ୍ରତିରକ୍ଷା ବାହିନୀ ଓ ଉପରେ ଆରୋପ ଲଗାଉଛି ବିଜେପିର ଗଣମାଧ୍ୟମ ଦାୟିତ୍ୱରେ ଥିବା ଅନୀଲ ବାଲୁନି ଏକ ବିବୃତ୍ତିରେ ଶ୍ରୀ ମୋଇଲିଙ୍କର ସମାଲୋଚନା କରିଛନ୍ତି କଂଗ୍ରେସ ନେତାମାନେ ଦେଶର ଜବାନମାନଙ୍କର ନୈତିକତା ହ୍ରାସ କରିବାକୁ ଚେଷ୍ଟା କରୁଥିବାର ସେ କହିଛନ୍ତି

ଏକ ସରକାରୀ ଇସ୍ତାହାର ଅନୁସାରେ ଲୋକମାନଙ୍କର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ପାରମ୍ପରିକ ଓ ସହାୟକ ଚିକିତ୍ସା ପଦ୍ଧତିର ଭୂମିକା ପ୍ରତି ଏଥିରେ ଆଲୋକପାତ କରାଯାଇଥିଲା ଅଞ୍ଚ ଖର୍ଚ୍ଚରେ ଅଣ ସଂକ୍ରାମକ ରୋଗର ମୁକାବିଲା କରିବା ଓ ସ୍ୱାସ୍ଥ୍ୟସେବାର ଉନ୍ନତି ଆଣିବା ପ୍ରତି ମଧ୍ୟ ଆଲୋକପାତ କରାଯାଇଛି ପାରମ୍ପରିକ ଚିକିତ୍ସା ବ୍ୟବସ୍ଥାର ଆନ୍ତର୍ଜାତୀୟ କରଣ ପାଇଁ ସମସ୍ତଙ୍କୁ ଏକ୍ୟବଦ୍ଧ ହୋଇ କାର୍ଯ୍ୟକରିବା ଉଚିତ୍ ବୋଲି ସମ୍ପୂକ୍ତ ଦେଶଗୁଡ଼ିକର ରାଷ୍ଟ୍ରଦୃତ ଓ ହାଇକମିଶନମାନେ ଏକମତ ହୋଇଛନ୍ତି

ଗୌତମବୁଦ୍ଧ ନଗର ପୁଲିସ ନୋଇଡାରୁ ସେମାନଙ୍କୁ ଗିରଫ କରିଛି ସେହି ନକଲି କଲ୍ ସେଣ୍ଟର ମାଧ୍ୟମରେ ସେହି ଲୋକମାନେ ନିଜକୁ ଏଫ୍ବିଆଇ ଏଜେଣ୍ଟ ଭାବେ ଦର୍ଶାଇ ଆମେରିକାର ନାଗରିକମାନଙ୍କଠାରୁ ଅର୍ଥ ଆଦାୟ କରୁଥିଲେ ଲୋକମାନେ ସେମାନଙ୍କର ସାମାଜିକ ନିରାପତ୍ତା ନୟରରେ ହେରଫେର କରିଥିବାର ଦର୍ଶାଇ ସେମାନଙ୍କୁ ଗିରଫ କରାଯିବାର ଭୟ ପ୍ରଦର୍ଶନ କରାଯାଉଥିଲା

ପ୍ରେସିଡେଣ୍ଟ ସିକଲ ସେଲ୍ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦେଶର ଗ୍ରାମାଞ୍ଚଳରେ ସହରାଞ୍ଚଳ ସଦୂଶ ସ୍ୱାସ୍ଥ୍ୟସେବା ଯୋଗାଣ ପ୍ରତି ଗୁରୁତ୍ୱାରୋପ କରିଛନ୍ତି ଆଜି ସକାଳେ ତେଲେଙ୍ଗାନାର କରିମନଗରଠାରେ ସିକଲ ସେଲ୍ ଥାଲାସେମିଆ ଓ ଅନ୍ୟାନ୍ୟ ଜିନ୍ଗତ ରକ୍ତ ସମ୍ଭନ୍ଧୀୟ ରୋଗ ଉପରେ ଉତ୍କର୍ଷ କେନ୍ଦ୍କୁ ଉଦ୍ଘାଟନ କରି ରାଷ୍ଟ୍ରପତି ଏହା କହିଛନ୍ତି ଶ୍ରୀ କୋବିନ୍ଦ ଦକ୍ଷିଣାଞ୍ଚଳ ଗସ୍ତରେ ଯାଇ ହାଇଦ୍ରାବାଦଠାରେ ଅବସ୍ଥାନ କରିଛନ୍ତି ସେ ପ୍ରତୀମା ଚିକିତ୍ସା ବିଞ୍ଜାନ ପ୍ରତିଷ୍ଠାନରେ ଏହି କେନ୍ଦ୍ରକୁ ଉଦ୍ଘାଟନ କରିଛନ୍ତି ବହୁସଂଖ୍ୟାରେ ପିଲାମାନେ ସିକଲ ସେଲ୍ ଓ ରକ୍ତଜନୀତ ସମସ୍ୟା ରୋଗରେ ପୀଡିତ ହେଉଥିବାରୁ ସେ ଉଦ୍ବେଗ ପ୍ରକାଶ କରିଛନ୍ତି ପିଲାମାନଙ୍କ ମଧ୍ୟରେ ଏଭଳି ରୋଗ କମ୍ କରିବା ପାଇଁ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ ସକାଶେ ସେ ଡାକ୍ତରମାନଙ୍କୁ ଆହ୍ନାନ ଦେଇଛନ୍ତି

ଏହି କେନ୍ଦ୍ର ସେହିଭଳି ରୋଗୀମାନଙ୍କୁ ଅତ୍ୟାଧୁନିକ ଚିକିତ୍ସା ସ୍ତବିଧା ଯୋଗାଇବ ରାଷ୍ଟପତି କହିଛନ୍ତି କେନ୍ ସରକାରଙ୍କ ଆୟୁଷ୍ରାନ ଭାରତ କାର୍ଯ୍ୟକ୍ରମ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏକ ମାଇଲ୍ସ୍ତିୟ ଇଣ୍ଡିଆ ଚୀନ୍ ଭାରତ ଓ ଚୀନ୍ ସେମାନଙ୍କ ମଧ୍ୟରେ ଉତ୍ତମ ସମ୍ପର୍କ ସ୍ଥାପନ ପାଇଁ ଲୋକସମ୍ପର୍କ ବୃଦ୍ଧି କରିବାକୁ ଏକମତ ହୋଇଛନ୍ତି

ଦ୍ୱିପକ୍ଷ ବାଣିଜ୍ୟ ବୃଦ୍ଧି ପାଇଁ ଶ୍ରୀମତୀ ସ୍ୱରାଜ ଗୁରୁତ୍ୱାରୋପ କରିଛନ୍ତି ସେ କହିଛନ୍ତି ଦୁଇଦେଶର ସେନାବାହିନୀ ପରସ୍କର ମଧ୍ୟରେ ଯୋଗାଯୋଗ ବୃଦ୍ଧି ଓ ଆସ୍ଥା ସୃଷ୍ଟି ପାଇଁ କ୍ରମାଗତ ଭାବେ ଉଦ୍ୟମ କରିଆସୁଛନ୍ତି ଏହି ଅବସରରେ ଉଦ୍ବୋଧନ ଦେଇ ଚୀନ୍ ବୈଦେଶିକ ମନ୍ତ୍ରୀ ଦୁଇପକ୍ଷ ମଧ୍ୟରେ ଲୋକସମ୍ପର୍କ ବୃଦ୍ଧି ଉପରେ ଗୁରୁତ୍ୱାରୋପ କରିଛନ୍ତି କର୍ଣ୍ଣାଟକ ଏକ୍ସପାନସନ କର୍ଣ୍ଣାଟକର ଏଚ୍ଡିକୁମାରସ୍ୱାମୀଙ୍କ ନେତୃତ୍ୱାଧୀନ ସରକାରରେ ଆଜି ମନ୍ତ୍ରିମଣ୍ଡଳରେ ଅଦଳବଦଳ ସହ ଏହାର ସମ୍ପ୍ରସାରଣ କରାଯିବ

ଜେଡିଏସ୍ ଏହାର ଦୁଇଟି କ୍ୟାବିନେଟ୍ ପଦବୀର ପୂରଣ ପାଇଁ ଏପର୍ଯ୍ୟନ୍ତ କୌଣସି ନିଷ୍ପଭି ନେଇନାହିଁ

କଂଗ୍ରେସ ରମେଶ ଜର୍କୀହୋଲି ଓ ଆର୍ ଶଙ୍କରଙ୍କୁ ମନ୍ତ୍ରିମଣ୍ଡଳରୁ ପ୍ରତ୍ୟାହାର କରିନେଇଛି ଶ୍ରୀ ୍ଜର୍କୀ ହୋଲି ପୌର ପ୍ରଶାସନ ବିଭାଗ ଦାୟିତ୍ୱରେ ଥିବାବେଳେ ଶ୍ରୀ ଶଙ୍କର ଜଙ୍ଗଲ ଓ ପରିବେଶ ବିଭାଗ ଦାୟିତ୍ୱରେ ଥିଲେ ରାଜ୍ୟ ମନ୍ତ୍ରିମଣ୍ଡଳରେ ଦ୍ୱିତୀୟ ସମ୍ପ୍ରସାରଣର ଅବ୍ୟବହିତ ପୂର୍ବରୁ କଂଗ୍ରେସରେ ଅସନ୍ତୋଷର ସଂକେତ ଦେଖିବାକୁ ମିଳିଛି ଜୟନଗର ଏମ୍ଏଲ୍ଏ ସୌମ୍ୟା ରେଡ଼ୁୀ ତାଙ୍କ ପିତାଙ୍କ ବିଷୟରେ ପାର୍ଟି ବିଚାର କରିନଥିବାରୁ ଟ୍ଟଇଟରରେ ତାଙ୍କ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ତାଙ୍କର ପିତା ହେଉଛନ୍ତି ଏମ୍ଏଲ୍ଏ ରାମଲିଙ୍ଗ ରେଡ୍ରି ଓ ସେ କଂଗ୍ରେସର ଜଣେ ବରିଷ୍ଠ ନେତା

ବସ୍ଟି ଡାଙ୍ଗ ଅଭିମୁଖେ ଯାତ୍ରା କରୁଥିବାବେଳେ ଏହି ଦୁର୍ଘଟଣା ଘଟିଥିଲା

ଆନ୍ତର୍ଜାତୀକ ସ୍ତରରେ ବ୍ରଡ୍ବ୍ୟାଣ୍ଡ ଇଷ୍ଟରନେଟ୍ ସେବା ଯୋଗାଇବାରେ ଏହି ଉପଗ୍ରହ ସାହାଯ୍ୟ କରିବ ଏହି ଉପଗ୍ରହ ହୋଙ୍ଗ୍ୟୁୟୁନ୍ ପ୍ରକଳ୍ପରେ ପ୍ରଥମ ଉପଗ୍ରହ ଓ ଚୀନ୍ର ଏରୋସ୍କେସ୍ ସାଇନ୍ ଆଣ୍ଡ ଇଣ୍ଡଷ୍ଟ୍ରି କର୍ପୋରେସନ ଦ୍ୱାରା ଏହାକୁ ପ୍ରସ୍ତୁତ କରାଯାଇଛି

ବ୍ୟାଡମିଣ୍ଟନ ପ୍ରିମିୟର ବ୍ୟାଡମିଷ୍କନ ଲିଗ୍ ଆଜିଠାରୁ ମୁମ୍ୟାଇରେ ଆରମ୍ଭ ହେବ ଅଲମ୍ପିକ ଓ ବିଶ୍ୱ ଚାମ୍ପିୟନ ସ୍ୱେନ୍ର କାରୋଲିନା ମାରିନ୍ ଓ ଭାରତର ଅଲମ୍ପିକ ରୌପ୍ୟପଦକ ବିଜେତା ପିଭି ସିନ୍ଧୁଙ୍କ ସମେତ ବହୁ ତାରକା ପ୍ରତିଯୋଗୀ ଏଥିରେ ଅଂଶଗ୍ରହଣ କରିବେ ବିଶ୍ୱର ଅନ୍ୟ ପ୍ରମୁଖ ଖେଳାଳିମାନେ ମଧ୍ୟ ଏଥିରେ ଭାଗ ନେଉଛନ୍ତି